ନବୀକୃତ ଐତିହାସିକ କୋଠାକୁ ସେ ଜାତି ଉଦ୍ଦେଶ୍ୟରେ ଉସର୍ଗ କରିବେ

କେନ୍ଦ୍ର ସରକାର ଏ ନେଇ ଗେଜେଟ୍ ନୋଟିଫିକେସନ୍ ଜାରି କରିଛନ୍ତି

ସେମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ

ନକଭି ପିସି ସିଏଏ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଯେ କେତେକ ରାଜନୈତିକ ଦଳ ଜନସାଧାରଣଙ୍କୁ ନାଗରିକତା ସଂଶୋଧନ ଆଇନ୍ ସଂପର୍କରେ ବୁଝାଇ ନପାରିବାରୁ ଏ ନେଇ ଲୋକଙ୍କ ମନରେ ଭୂମ ସୃଷ୍ଟି କରୁଛନ୍ତି ଗତକାଲି ଲକ୍ଷ୍ରୌଠାରେ ଗଣମାଧ୍ୟମ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଏହା କହିଛନ୍ତି ଶ୍ରୀ ନକଭି କହିଛନ୍ତି ଯେ କେତେକ ରାଜନୈତିକ ଦଳ ଏହି ଆଇନ୍ ସଂପର୍କରେ ମିଥ୍ୟା ପ୍ରଚାର କରିବା ସହ ଯୁବକମାନଙ୍କୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି ସେ ସ୍ୱଷ୍ଟ ଭାବେ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ୍ରେ କୌଣସି ପରିବର୍ତ୍ତନ ହେବ ନାହିଁ ସେ କହିଛନ୍ତି ଯେ ଏହି ଆଇନ୍ ବଳରେ ପାକିସ୍ତାନରୁ ଆସିଥିବା ମୁସଲମାନଙ୍କ ସମେତ ପାଞ୍ଚଶହରୁ ଉର୍ଦ୍ଧ୍ୱ ମୁସଲମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଛି

ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମିଲେନିୟମ ପାର୍କରେ ଥିବା ରବୀନ୍ଦ୍ର ସେତୁରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ର ଶୁଭାରମ୍ଭ କରିବେ ମେଟ୍ରୋ ସହରର ଆଖପାଖରେ ଥିବା ସ୍ମାରକୀ କୋଠାଗୁଡ଼ିକରେ ସାଂସ୍କୃତିକ ଜାଗାର ବିକାଶ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଉଛି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶାନ୍ତିନିକେତନର ଶହେ ବର୍ଷ ମ୍ୟୁକିୟମ୍ ଅଫ୍ ବେଙ୍ଗଲ ଆର୍ଟ ଆମି କୋଲକାତା ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ

ଗୁଜ ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି ଆଜି ସକାଳେ ଗାନ୍ଧିନଗରର ମହାତ୍ମା ମନ୍ଦିରଠାରେ ଥିବା ଗୁଜରାଟ ପୁଲିସ୍ ଏବଂ ରାଜ୍ୟ ଗୃହ ବିଭାଗର କେତେକ ପ୍ରକଳ୍ପକୁ ଉଦ୍ଘାଟନ କରିବେ ସେହିଭଳି ଗାନ୍ଧିନଗର ରେଳଷ୍ଟେସନଠାରେ କେତେକ ବିକାଶ ମୂଳକ ପ୍ରକଳ୍ପକୁ ଲୋକାର୍ପଶ କରିବେ ଗୁଜରାଟ ଟେକ୍ନୋଲୋକ୍ତି ୟୁନିଭରସିଟିର ନବମ ଦିକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟାରେ ନରଣପୁରା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ କେତେକ ଘରୋଇ ଆବାସ ସ୍ଥଳୀର ସେକ୍ରେଟାରୀ ଏବଂ ଚେୟାରମ୍ୟାନ୍ଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେବେ

ସେ କହିଛନ୍ତି କେଏନ୍ୟୁ ଛାତ୍ର ସଂଘ ସଭାପତି ଆୟଶୀ ଘୋଷ ଆଡମିନ୍ଷ୍ଟ୍ରେଟିଭ୍ ବ୍ଲକ୍ର ସର୍ଭରରୁମ୍ ଭଙ୍ଗାରୁଜା ଘଟଣାରେ ଲିପ୍ତ ଥିବା ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛନ୍ତି ସେ କହିଛନ୍ତି ପଞ୍ଜିକରଣ ପ୍ରକ୍ରିୟାକୁ ଭଷ୍ଣୁର କରିବା ପାଇଁ ସେମାନେ ପ୍ରଚେଷ୍ଟା କରିଥିଲେ ଡେପ୍ରଟି କମିଶନର କହିଛନ୍ତି ବହ୍ର ସଂଖ୍ୟାରେ ଛାତ୍ରଛାତ୍ରୀମାନେ ପଞ୍ଜିକୃତ ହେବାକ୍ ଚାହଁଥିବା ବେଳେ ସେମାନଙ୍କ ପଞ୍ଜିକୃତ ହେବାକ୍ ଏମାନେ ଦେଉନଥିଲେ ବୋଲି ତଦନ୍ତର୍ ଜଣାପଡ଼ିଛି ସେ କହିଛନ୍ତି ହିଂସା ଘଟଣାରେ କିଛି ନିର୍ଦ୍ଦିଷ୍ଟ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି ଶ୍ରୀ ତିର୍କୀ କହିଛନ୍ତି ହିଂତାତ୍କକ ଘଟଣା ଉପରେ ତିନୋଟି ମାମଲା ରୁକ୍ କରାଯାଇଛି ଓ ଏହା ଉପରେ ତଦନ୍ତ ଚାଲିଛି ଦିଲ୍ଲୀ ପୁଲିସ୍ ମୁଖପାତ୍ର ଏମ୍ଏସ୍ ରାନ୍ଧୱା କହିଛନ୍ତି ଜେଏନ୍ୟୁ ହିଂସା ଘଟଣା ସମ୍ୟନ୍ଧୀୟ ଫୌକଦାରୀ ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ ଦ୍ୱାରା କରାଯାଉଛି ସେ କହିଛନ୍ତି ଘଟଣା ସଂକ୍ରାନ୍ତରେ ବହୁ ଅପପ୍ରଚାର ହୋଇଥିବାର ଦେଖିବାକୁ ମିଳିଛି ଇତିମଧ୍ୟରେ ସ୍ଟଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଦିଲ୍ଲୀ ପ୍ରଲିସ୍ ତଥ୍ୟ ଅନ୍ରସାରେ ଜେଏନ୍ୟ ହିଂସାକାଶ୍ଡରେ ଅଧିକାଂଶ ବାମ ସଂଗଠନର ଛାତ୍ରମାନେ ସଂପୂକ୍ତ ଅଛନ୍ତି ଗଣମାଧ୍ୟମକୁ ସ୍ରଚନା ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳ ସେମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗ ସଚିବ ଅମିତ ଖରେ ମଧ୍ୟ ଜେଏନ୍ୟୁ ଛାତ୍ରଛାତ୍ରୀଙ୍କୁ ତାଙ୍କର ଧାରଣା ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ସେ ଗତକାଲି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜେଏନ୍ୟୁ ପ୍ରଶାସନ ସହ ସ୍ୱତନ୍ତ୍ର ବୈଠକ କରିଛନ୍ତି

ଗତବର୍ଷ କେନ୍ଦ୍ର ସରକାର ଜାନ୍ମୁ କାଶ୍ମୀର ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ ଅଟକ ରହିଥିବା ଲୋକମାନଙ୍କ ମଧ୍ୟରୁ କେତେକ କେନ୍ଦ୍ରଶାସିତ ଅଞ୍ଚଳ ବାହାରେ ଥିବା ଜେଲରେ ଅଟକ ଥିବାରୁ ଆଜି ସେମାନେ ମୁକ୍ତ ହେବାର ଆଶା କରାଯାଉଛି ତିନିଥର ମୁଖ୍ୟମନ୍ତ୍ରୀ ଥିବା ଫାରୁକ ଅବଦୁଲ୍ଲାଙ୍କୁ ସେପ୍ଟେମ୍ବରରେ ପିଏସ୍ଏରେ ଅଟକ ରଖାଯାଇଥିଲା ତାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଟକ ରଖାଯାଇଥିଲା

ଜାନ୍ପୁ କାଶ୍ମୀରରେ କଟକଣା ଲାଗୁ କରାଯିବା ସଂକ୍ରାନ୍ତୀୟ ଜାରି ସମସ୍ତ ନିର୍ଦ୍ଦେଶର ସପ୍ତାହ ମଧ୍ୟରେ ସମୀକ୍ଷା କରିବା ପାଇଁ ସୁପ୍ରିମ୍କୋର୍ଟ ଜାନ୍ଗୁ କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି

ଗତକାଲି ଜାଞ୍ଗୁଠାରେ ଭାରତୀୟ ଶିଳ୍ପ ସଂଘର ପ୍ରତିନିଧି ଓ ବାରିବାରି ବ୍ରହ୍ମନ ଶିଳ୍ପ ସଂଘ ସହ ଆଲୋଚନାକାଳରେ ଶିଳ୍ପ ଓ ବାଣିଜ୍ୟ କମିଶନର ମନୋଜ କୁମାର ଦ୍ୱିବେଦୀ ଏହା କହିଛନ୍ତି କମିଶନର ସଫଳ ଶିଚ୍ଛୋଦ୍ୟୋଗୀମାନଙ୍କୁ ସେମାନଙ୍କର ସଫଳ କାହାଣୀ ବିଷୟରେ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ପ୍ରଶାସନ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ଆସନ୍ତାବର୍ଷ ମାନଙ୍କରେ ଜାନ୍ଧୁ କାଶ୍ମୀର ଶିଳ୍ପକ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିବ

ସୁରକ୍ଷାବଳଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସକାରାତ୍ମକ ଆଲୋଚନା ହୋଇଛି ଜାମ୍ପୁ କାଶ୍ମୀର ଅଞ୍ଚଳର ସିଆର୍ପିଏଫ୍ର ସ୍ୱତନ୍ତ୍ର ଡିଜି ଜୁଲଫିକର ହସନ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିବା ବେଳେ ଜାନ୍ପୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଉଦ୍ବୋଧନ ଦେଇଥିଲେ ଭିପି ଲିଟରାସି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆଗାମୀ ଭବିଷ୍ୟତରେ ଭାରତକୁ ଶତପ୍ରତିଶତ ସାକ୍ଷରତା ସ୍ଥିତିରେ ପହଞ୍ଚାଇବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଗତକାଲି ତାମିଲନାଡ଼ୁର ତୀରୁଚିରାପଲ୍ଲୀ ସ୍ଥିତ ନ୍ୟାସନାଲ୍ କଲେଜ୍ର ଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କରି ଶ୍ରୀ ନାଇଡୁ ଏହା କହିଛନ୍ତି

ସାକ୍ଷରତା ପ୍ରଚାର ଏବଂ ଏ କ୍ଷେତ୍ରରେ ଜନସଚେତନତା ବୃଦ୍ଧି ଲାଗି ସେ ପରାମର୍ଶ ଦେଇଛନ୍ତି

ଭାରତର ସାର୍ଦ୍ଦୁଲ ଠାକୁର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ନବଦୀପ ସାଇନି ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି

ଏହି ପ୍ରତିଯୋଗୀତାରେ ଉପାସା ଆସାମ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି ତିନୋଟି ସ୍ୱର୍ଣ୍ଣ ପଦକ ସହ ତ୍ରିପୁରା ପଦକ ତାଲିକାର ଶୀର୍ଷରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ଏବଂ ଉତ୍ତରପ୍ରଦେଶ ତୃତୀୟ ସ୍ଥାନରେ ରହିଛି